ଏଥିରେ ବିଭାଗଗୁଡ଼ିକ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ଡାଟାବେସ୍ କରିଆରେ ଅଗ୍ନି ନିର୍ବାପକ ବ୍ୟବସ୍ଷାର ତଥ୍ୟ ରଖିବାକୁ ନିଷ୍ବତ୍ତି ନିଆଯାଇଛି

ଅପରାଧୀଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ସହ ସେମାନଙ୍କ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରାଯିବ

ଟ୍ରାଫିକ୍ ନିୟନ୍ତଣ ମଧ୍ୟ ଏକ ଆହ୍ୱାନ ହେବ

ଏହି ଅଦଳବଦଳ ବେଳେ ଭୁବନେଶ୍ୱର କଟକ ପୁଲିସ୍ କମିଶନର ଭାବେ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ନୂଆ ଦାୟିତ୍ୱ ମିଳିଥିଲା

ତେଣୁ ଜନସାଧାରଶଙ୍କ ପାଇଁ ଆଜି ଶ୍ରୀକୀଉଙ୍କ ଦର୍ଶନ ପାଞଘକ୍ଷା ବନ୍ଦ ରହିଛି

ଏହାକୁ ଦୂଷ୍ଟିରେ ରଖି ଏହି ବ୍ୟବସ୍ତା ଲାଗୁ କରାଯାଉଛି

କରାଯାଇଛି

ସଦ୍ଭାବନା ଦିବସ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନଠାରେ ପୂର୍ବତଟ ରେଳପଥ ପକ୍ଷରୁ ସଦ୍ଭାବନା ଦିବସ ପାଳନ ଅବସରରେ ଏକ ଶପଥପାଠ ଉହବ ପାଳନ କରାଯାଇଛି

ବର୍ଉମାନ ବିଦ୍ୟାଳୟରେ କିଲ୍ଲା ମଙ୍ଗଳ ବିଭାଗର ଅଧିକାରୀ ପହଞ୍ ପରିସ୍ତିତି ଅନୁଧ୍ୟାନ କର୍ରଛନ୍ତି

ସେହିପରି ନବରଙ୍ଙପୁର ଜିଲ୍ଲ ରାଇଘର କୋଡିଙ୍ଗା ନିକଟରେ ଏକ ଅଜଶା ଗାଡ଼ି ଧକ୍କାରେ କଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି ଗୋଟିଏ ମୋଟରସାଇକେଲରେ ଦୂଇଜଣ ଯାଉଥିବା ବେଳେ ଏକ ଅଜଶା ଗାଡ଼ି ଧକ୍କା ଦେଇଥିଲା

ଏହାର ପ୍ରଭାବ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଶ ଭାଗରେ ଅନୁଭ୍ରତ ହେବ